ରାଜ୍ୟରେ ଆଶାଜନକଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ

ମାମଲାର ସିବିଆଇ ତଦନ୍ତ ସହ ମନ୍ତୀ ଅରୁଣ ସାହୁଙ୍କ ବହିଷାର ଦାବିରେ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଏହି ଧାରଣାରେ ସାମିଲ ହୋଇଛନ୍ତି

ଏହିସବୁ ବେଳାଭ୍ରମିରେ ପର୍ଯ୍ୟଟକଙ୍କ ପାଇଁ ଅନ୍ତର୍କାତୀୟ ସୁବିଧା ଉପଲହ୍ସ ହେବ ବୋଲି ଜଶାପଡିଛି

ତେବେ ଆକି ଚିକିହାଧୀନ ଅବସ୍ରାରେ ହାତୀଟିର ମୃତ୍ୟୁ ଘଟିଛି